ପ୍ରଧାନମନ୍ତ୍ରୀ ଗତରାତିରେ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀଙ୍କୁ ସାକ୍ଷାତ୍ କରିଛନ୍ତି

ପ୍ରଧାନମନ୍ତ୍ରୀ ଦାରିଦ୍ର୍ୟ ଦ୍ରରୀକରଣ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଣ ସନ୍ତାସବାଦର ଦମନ ଓ ଜଳବାୟୁ ପରିବର୍ତ୍ତନ ଦିଗରେ ତାଙ୍କ ସରକାରଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ କହିବାର ଆଶା କରାଯାଉଛି

ବିଶ୍ୱସ୍ତରରେ ଭାରତର ଭୂମିକା ବୃଦ୍ଧି ପାଇଥିବା ଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଉଦ୍ବୋଧନ ଦେବାକୁ ଯାଉଛନ୍ତି ଭାରତ ବିଶ୍ୱସ୍ତରୀୟ ସମସ୍ତ କ୍ଷେତ୍ରରେ ତା'ର ପାହ୍ୟାରେ ଉନ୍ନତି ଆଶିପାରିଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଥିଲେ ପ୍ରଧାନମନ୍ତ୍ରୀ ବିକାଶ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ୍ ଆକବରଉଦ୍ଦିନ୍ କହିଛନ୍ତି କାତିସଂଘ ସାଧାରଣ ପରିଷଦରେ ଭାରତ ବିଶ୍ୱର ବହ୍ର ବଡ଼ ବଡ଼ ଦେଶଗ୍ରଡ଼ିକ ସହ କଥାବର୍ତ୍ତା କରିବ ଓ ଏହାର ଫଳାଫଳ ନିଶ୍ଚିନ୍ତ ସକାରାତ୍କକ ହେବ ପିଏମ୍ ନ୍ୟୁୟର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ନ୍ୟୟର୍କରେ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀଙ୍କ ସାକ୍ଷାତ୍ କରିଛନ୍ତି ଦୂଇ ନେତା ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଓ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଘଟଣାବଳୀଗୁଡ଼ିକ ଉପରେ ମତର ଆଦାନ ପ୍ରଦାନ କରିଛନ୍ତି ଏକ ସରକାରୀ ପ୍ରେସ୍ ଇସ୍ତାହାର ଅନୁସାରେ ଉପସାଗରୀୟ ଅଞ୍ଚଳରେ ଶାନ୍ତି ନିରାପତ୍ତା ଓ ସ୍ଥିରତା ଆଣିବାପାଇଁ ଭାରତ କୃଟନୀତି କଥାବାର୍ତ୍ତା ଓ ଆସ୍ଥା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଆସୁଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଦୁଇ ନେତା ଦ୍ୱିପକ୍ଷୀୟ ସହଯୋଗ ଉପରେ ଆଲୋଚନା କରିବା ସହ ଅଞ୍ଚଳର ପରିସ୍ଥିତି ଉପରେ ମତର ଆଦାନ ପ୍ରଦାନ କରିଛନ୍ତି

ଉଭୟ ନେତା ଚବାହାର ବନ୍ଦର ଉପରେ ଆଲୋଚନା କରିବା ସହ ଆଫଗାନିସ୍ତାନ ଓ ମଧ୍ୟଏସୀୟ ଅଞ୍ଚଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟପଥ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ ଆନାଷ୍ଟାସିଆଡିସ୍ ଓ ଗ୍ରୀସ୍ ପ୍ରଧାନମନ୍ତ୍ରୀ କାଇରିଆକୋସ୍ ମିତ୍ସୋତାକିସ୍ଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ବ୍ରିକ୍ସ ଟେରରିଜମ୍ ସମସ୍ତ ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପର ନିନ୍ଦା କରି ବ୍ରିକ୍ ନେତାମାନେ ଆନ୍ତର୍ଜାତିକ ସନ୍ତାସବାଦ ସଂକ୍ରାନ୍ତ ବ୍ୟାପକ ରାଜିନାମା ଶୀଘ୍ର ଗୃହୀତ କରାଯିବାର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି

ରୂଷ୍ ଏହି ବୈଠକର ଆୟୋକନ କରିଥିଲା

ନ୍ୟୁୟର୍କରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ବ୍ରିକ୍ୱ ବୈଦେଶିକ ମନ୍ତ୍ରୀମାନେ ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପର ତୀବ୍ର ନିନ୍ଦା କରିଥିଲେ ସନ୍ତାସବାଦ ବିରୁଦ୍ଧରେ ସଫଳତାର ସହ ସଂଗ୍ରାମ ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରି ଏଥିପାଇଁ ସେମାନେ ସଙ୍କଳ୍ପବଦ୍ଧ ହୋଇଥିଲେ ସନ୍ତାସବାଦ ବିରୁଦ୍ଧରେ ଥିବା ଆନ୍ତର୍ଜାତିକ ଆଇନ ଓ କାତିସଂଘର ନିୟମ ଅନୁସାରେ ସନ୍ତାସବାଦର ମ୍ମଳୋତ୍ପାଟନ ପାଇଁ ସମ୍ମିଳିତ ଉଦ୍ୟମ କରାଯିବାକୁ ସେମାନେ ଆହ୍ୱାନ ଦେଇଥିଲେ ଏଥିପାଇଁ ଯେତେଶୀଘ୍ର ସମ୍ଭବ ସେତେଶୀଘ୍ର ସନ୍ତାସବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ରାଜିନାମା ଗୃହୀତ କରାଯିବା ପ୍ରତି ସେମାନେ କୋର୍ ଦେଇଥିଲେ ଜାତିସଂଘର କାର୍ଯ୍ୟଚୀରେ ସ୍ଥାନପାଇଥିବା ରାଜନୈତିକ ଅର୍ଥନୈତିକ ଆର୍ଥକ ନିରାପତ୍ତା ଓ ସ୍ଥାୟୀ ବିକାଶ ସମ୍ଭନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ସେମାନେ ମତର ଆଦାନ ପ୍ରଦାନ କରିଥିଲେ ଓ ବ୍ରିକ୍ୱ କାର୍ଯ୍ୟସ୍କଚୀ ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ

କଥାବାର୍ତ୍ତାରେ ମୁଖ୍ୟତଃ ଦ୍ୱିପକ୍ଷୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି ବ୍ରାଜିଲ୍ ବୈଦେଶିକ ମନ୍ତ୍ରୀ ୟର୍ଷେଷ୍ଟୋ ଆରାଉଜୋ ସିଏରା ଲିଓନ୍ ବୈଦେଶିକ ମନ୍ତ୍ରୀ ନବିଲା ତୁନିସ୍ ଉଗାଣ୍ଡା ପ୍ରଧାନମନ୍ତ୍ରୀ ରୁହାକାନା ରୁଗୁଖା ଓ ଲାଟ୍ବିଆ ବୈଦେଶିକ ମନ୍ତ୍ରୀ ଏଦ୍ଗାର୍ସ ରିଙ୍କେବିକୁଙ୍କ ସହ ତାଙ୍କର ହୋଇଥିବା ସାକ୍ଷାତ୍ ଆଲୋଚନାର ଫଟୋଚିତ୍ରଗୁଡ଼ିକୁ ସେ ଟ୍ୱିଟ୍ କରି ପଠାଇଛନ୍ତି ସେ କହିଛନ୍ତି ଭାରତ ଉଗାଣ୍ଡା ସମ୍ପର୍କ ଦକ୍ଷିଣ ଦକ୍ଷିଣ ସହଯୋଗର ଏକ ପ୍ରକୃଷ୍ଟ ଉଦାହରଣ

ବୈଦେଶିକ ମନ୍ତ୍ରୀ ଆଉ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଭାରତ ଜାପାନ ସ୍ୱତନ୍ତ୍ର ସମ୍ପର୍କ ସ୍ଥାପନ ପାଇଁ ସେ ଜାପାନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ମିଶି କାର୍ଯ୍ୟ କରିବେ ଚଳିତ ମାସ ପ୍ରାରମ୍ଭରେ ତୋଶିମିତ୍ସୁ ମୋଟେଗି ଜାପାନ୍ର ନୂଆ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ମହା ହରିଆନା ଆସେମ୍କ୍ଲି ଇଲେକ୍ସନ୍ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନପାଇଁ ଆଜି ବିଜ୍ଞପ୍ତି ଜାରି ହେବା ସହ ସେହି ଦୁଇ ରାଜ୍ୟରେ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେହି ଆସନଗୁଡ଼ିକ ମଧ୍ୟରେ ଛତିଶଗଡ଼ର ଦାନ୍ତେୱାଡ଼ା ଉତ୍ତର ପ୍ରଦେଶର ହମିର୍ପୁର କେରଳର ପାଲା ଓ ତ୍ରିପୁରାର ବଧରଘାଟ ରହିଛି ଗତ ସୋମବାର ଦିନ ସେହି ଆସନଗୁଡ଼ିକରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା

ସେ କହିଛନ୍ତି ଜନ୍ମୁ ଓ କାଶ୍କୀରର ଲୋକମାନେ ବିକାଶର ଏକ ନୂଆ ସ୍ୱାଦ ଚାଖିବେ ଜମ୍ମୁ ଡିଭିଜନ୍ର ରାମ୍ବନ୍ଠାରେ ପାର୍ଟିର ଜନଜାଗରଣ ଅଭିଯାନରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି

ପ୍ରବଳ ବର୍ଷାର ସମ୍ଭାବନାକୁ ଦୂଷ୍ଟିରେ ରଖି ସେହି କିଲ୍ଲାଗୁଡ଼ିକରେ କଡ଼ା ସତର୍କତା ଜାରି କରାଯାଇଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତିକରି ଏକ ସମୀକ୍ଷା ବୈଠକ କରିଛନ୍ତି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ସେ ଦୁର୍ବିପାକ ପରିଚାଳନା ବିଭାଗର ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ଲୋକମାନଙ୍କୁ ବିଶେଷକରି କୃଷକମାନଙ୍କୁ ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନ ଯିବାପାଇଁ ପରାମର୍ଶ ଦେଇଛନ୍ତି ଇତିମଧ୍ୟରେ ଗଙ୍ଗା ବାଗମତୀ ସୋନ୍ ଓ ଗଶ୍ଚକ ଆଦି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ଇଣ୍ଡୋନେସିଆର ଦୁର୍ଗମ ମାଲୁକୁ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା